ଏଥିସହ ଚାନ୍ଦବାଲି ପୌରାଞ୍ଚଳ ଏବଂ ବାସ୍ବଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି

ସାମାଜିକ ଦ୍ଦରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧିବା ବାଧ୍ଧତାମୂଳକ କରାଯାଇଛି